ୟୁଥ୍ ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଯୁବ ସଂସଦ ମହୋତ୍ସବ ଉଦ୍ଯାପନୀ ଉହବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବେ ଏଥିରେ ଗତକାଲି ଚୟନ ହୋଇଥିବା ପ୍ରଥମ ତିନିଜଣ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ବକ୍ତବ୍ୟ ଦେବାକୁ ସୁଯୋଗ ମିଳିବ ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୁବକମାନଙ୍କ ସହ ବାର୍ତ୍ତାଳାପ କରିବେ

ଏଥିରେ ଲୋକସଭା ବାଚସ୍କତି ରାଜ୍ୟସଭା ଅଧ୍ୟକ୍ଷ ଓ ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜ୍ଜୁ ଉପସ୍ଥିତ ଥିଲେ

ସେହି ଯୁବକମାନେ ଆଗାମୀ ବର୍ଷଗୁଡ଼ିକରେ ଦେଶର ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଭିଭି କରି ଜାତୀୟ ଯୁବ ସଂସଦ ମହୋହବର ଆୟୋଜନ କରାଯାଇଛି

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାବେଳେ ସେ ଏହା କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସଫଳ ନେତୃତ୍ୱ ଯୋଗୁଁ ଦେଶ ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ସଫଳତାର ସହ କରୋନା ମୁକାବିଲା କରିଛି ଏହି ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀମାନେ କରୋନା ଟିକାକରଣ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସନ୍ତୋଷଜନକ ବୋଲି କହିଛନ୍ତି ଏହି ଆଲୋଚନାକାଳରେ ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ବାର୍ଡଫ୍ଲ ସଫପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଫୁ ରୋକିବା ଦିଗରେ ଜିଲ୍ଲାପାଳମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଯେଉଁ ରାଜ୍ୟଗୁଡ଼ିକରେ ବାର୍ଡଫୁ ହୋଇନାହିଁ ସେଠାରେ ଅଧିକ ସତର୍କତା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି

ଏହାକୁ ଦୃଷ୍ଟିରେ ରଖି ହରିଆଣାରେ ଶହଶହ ସଂଖ୍ୟାର ବାର୍ଡଫ୍ଲ ସଂକ୍ରମିତ ପକ୍ଷୀଙ୍କୁ ପୋତି ଦିଆଯାଉଛି ଇତିମଧ୍ୟରେ ଏକ କେନ୍ଦ୍ରୀୟ ଦଳ ହିମାଚଳ ପ୍ରଦେଶ ଓ ପଞ୍ଚକୁଲା ଅଞ୍ଚଳ ପରିଦର୍ଶନ କରି ବାର୍ଡଫ୍ଲର ପ୍ରଭାବ ସଫପର୍କରେ ଆକଳନ କରିଛନ୍ତି ଅନ୍ୟପକ୍ଷରେ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଜନସଚେତନତା ସୃଷ୍ଟି ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ବିଶେଷଭାବେ ଫାର୍ମଗୁଡ଼ିକରେ ଅଧିକ ସତର୍କତା ଅବଲମ୍ବନ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ମହାରାଷ୍ଟ୍ର ଏବଂ ନୂଆଦିଲ୍ଲୀରେ ବାର୍ଡ ଫୁ ସଂକ୍ରମଣ ଦେଖାଦେଇଥିବାରୁ ସେଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି ହିମାଚଳ ପ୍ରଦେଶରେ ଗୋଟିଏ ସପ୍ତାହ ପାଇଁ କୁକୁଡ଼ା ବିକ୍ସି ଉପରେ ନିଷେଧାଦେଶ କାରି କରାଯାଇଥିବା ବେଳେ ପଶ୍ଚିମବଙ୍ଗରେ ସ୍ପାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ପରିସ୍ଥିତିର ସମୀକ୍ଷା କରିଛନ୍ତି ସେ କହିଛନ୍ତି କୋଭିସିଲଡ୍ ଓ କୋଭାକ୍ସିନ୍ ପ୍ରତିଷେଧକ ଭାରତରେ ପ୍ରସ୍ତୁତ କରାଯାଇଛି ଯାହା ଶସ୍ତାରେ ଉପଲବ୍ଧ ହେବ

ଶ୍ରୀ ମୋଦୀ କହିଛନ୍ତି ଦେଶର ଜନସାଧାରଣଙ୍କୁ ସଫଳତାର ସହ ପ୍ରତିଷେଧକ ଦେବାକୁ ବିଶେଷଜ୍ଞମାନେ ସମସ୍ତ ସମ୍ଭାବ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ପ୍ରତିଷେଧକ ଦିଆଯିବା ପରେ ଏହାର ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ସେଥିପାଇଁ ସରକାର ସମସ୍ତ ଆବଶ୍ୟକ ପ୍ରସ୍ତୁତି କରିଛନ୍ତି

ଏହି ଆନ୍ତର୍ଜାତିକ ବିଶେଷଜ୍ଞ ଦଳର ଚୀନ୍ ଗସ୍ତକୁ ନେଇ ଅନେକ ବିବାଦ ଦେଖାଦେଇଥିଲା

ଜାତିସଂଘ ମହାସଚିବ ଜେନେରାଲ୍ ଟେଡ୍ରସ୍ ଆଧନମ୍ ଘେବ୍ରିୟେସସ୍ଙ୍କ ହସ୍ତକ୍ଷେପ ପରେ ଚୀନ୍ ଆନ୍ତର୍ଜାତିକ ବିଶେଷଜ୍ଞ ଦଳକୁ ତଦନ୍ତ କରିବା ପାଇଁ ଅନୁମତି ପ୍ରଦାନ କରିଛି ଶ୍ରୀ ଘେବ୍ରିୟେସସ୍ ଚୀନ୍ ଦ୍ୱାରା ଅନୁମତି ପ୍ରଦାନ କରା ନଯିବା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ

ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଦ୍ୱାରା ଏହାକୁ ଅଧିକ ଅର୍ଥନୀତି ଅଭିମୁଖୀ କରାଯାଇ ପାରିଛି

ଏହି ଅବସରରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଗୋଟିଏ ସ୍ଥାନରେ ସିଙ୍ଗିଲ୍ ୱିଶ୍ଡୋ ପ୍ରଣାଳୀରେ ସମସ୍ତ ସରକାରୀ ମଙ୍କୁରୀ ମିଳିବା ଫଳରେ କମ୍ ସମୟରେ ଅଧିକ ଉତ୍ପାଦନ ହୋଇପାରିବ

ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ଭାରତୀୟ ନୌସେନା ପରିଚାଳନା କରିବ

ଏହି କାର୍ଯ୍ୟକ୍ରମରେ ମହ୍ୟଜୀବୀ ସଂପ୍ରଦାୟ ଏବଂ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ସଂପ୍ରଦାୟମାନଙ୍କୁ ଭାଗ ନେବାକୁ ଅନୁମତି ଦିଆଯାଇଛି

ଇସ୍ରୋ ସାରା ଦେଶରେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ଞ୍ଜାନକୌଶଳ ସଂପର୍କିତ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଶହେଟି ଅଟଳ ଟିଙ୍କରିଙ୍ଗ୍ ଲ୍ୟାବ୍ ସ୍ଥାପନ କରିବ ନୀତି ଆୟୋଗ ଉପାଧ୍ୟକ୍ଷ ଡକୁର ରାଜୀବ କୁମାର ଏ ବିଷୟ ଘୋଷଣା କରି କହିଛନ୍ତି ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ବିଭିନ୍ନ ମନ୍ତ୍ରଶାଳୟ ଓ ବିଭାଗଗୁଡ଼ିକ ଏ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ ସେ କହିଛନ୍ତି ନୀତି ଆୟୋଗ ଏବଂ ଇସ୍ରୋ ଏହି କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପରେଖ ଦେଉଛନ୍ତି ଏହା ଫଳରେ ସ୍କୁଲ୍ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ମହାକାଶ ଗବେଷଣା କ୍ଷେତ୍ରରେ ଅଧିକ ଞ୍ଜାନ ଆହରଣ ସହ ଯୁବପିଢ଼ିମାନଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିବ ଇସ୍ରୋ ଅଧ୍ୟକ୍ଷ ଡକ୍କର କେଶିବନ୍ କହିଛନ୍ତି ଅଟଳ ଟିଙ୍କରିଙ୍ଗ୍ ଲ୍ୟାବ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀମାନେ ଶ୍ରୀହରିକୋଟାରୁ ଉପଗ୍ରହ ଉତ୍କ୍ଷେପଣ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇବେ ବିଆର୍ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ବିକାଶ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି

ଗତକାଲି ଅଟଳ ଟନେଲ୍ ଉପରେ ପର୍ଯ୍ୟବେସିତ ଓ୍ୱେବିନାର୍କୁ ଉଦ୍ଘାଟନ କରି ଶ୍ରୀ ସିଂ କହିଛନ୍ତି ଅଟଳ ଟନେଲ ନିର୍ମାଣ ସଂପର୍କିତ ସୂଚନା ଦ୍ୱାରା ଆଇଆଇଟି ଏନ୍ଆଇଟି ଏବଂ ଅନ୍ୟ ବୈଷୟିକ ସଂଗଠନଗୁଡ଼ିକ ଲାଭବାନ ହୋଇପାରିବେ ଗତବର୍ଷ ସୀମା ସଡ଼କ ସଂଗଠନର କାର୍ଯ୍ୟଦକ୍ଷତା ଉପରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି କରୋନା ମହାମାରୀ ପ୍ରତିବନ୍ଧକ ସତ୍ତ୍ୱେ ଏହି ସଂଗଠନର ବଜେଟ୍ ଉପରେ କୌଣସି ପ୍ରଭାବ ପଡ଼ିନାହିଁ